ଏହା ସୋମବାର ଠାରୁ ଶୁକ୍ରବାର ଯାଏ ଚାଲିବ

ସେମାନେ ଚାହିଲେ ପରେ ବିଭିନ୍ନ ଯୋଜନାରେ କାମ ପାଇବେ ବୋଲି ସୂଚନା ଦେଇଛନ୍ତି

ସେଥି ମଧ୍ୟରୁ ଭଦ୍ରକର ନେଉଳିଆ ଛକ ଠାରେ ଜଣେ ବ୍ୟକ୍ତି ଓହ୍କାଇଥିବା ବେଳେ ଛଅ ଜଣ ବ୍ୟକ୍ତି ଷଠିପୁର ଅଅଳରେ ଓହ୍କୁଇଥିଲେ

ସେମାନଙ୍କୁ ଚିକିହା ନିମନ୍ତେ ବ୍ରହ୍କପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି

ମିଳିଥିବା ସ୍ଚନା ଅନୁସାରେ ଗତକାଲି ଶ୍ରୀ ଜେନା ତାଙ୍କ ପରିବାରର ଲୋକଙ୍କ ସହିତ ଦକ୍ଷିଣ ଦ୍ୱାର ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିଥିଲେ

ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା